ସେହି ଅଞଳକୁ ସମ୍ମର୍ଶ୍ୱ ସିଲ୍ କରିଦିଆଯାଇଛି

ଏହି ତାଲିମ୍ କାର୍ଯ୍ୟକ୍ରମ ଆସନ୍ତାକାଲି ଶେଷ ହେବ

ଗଞ୍ଠାମ ଜିଲ୍ଲାରେ ଆସନ୍ତାକାଲି ଅନୁଷ୍ଟିତ ହେବାକୁ ଥିବା ମେରୁଯାତ୍ରାକୁ ବନ୍ଦ୍ କରାଯାଇଛି

ଏହି ଅବସରରେ ପ୍ରଧାନମନ୍ତୀ ନରେନ୍ଦ ମୋଦି ଖ୍ରୀଷ୍ଟୀୟ ଧର୍ମାବଲମ୍ୟୀ ଭାଇଭଉଣୀଙ୍କୁ ଶୁଭେଛା ଜଣାଇଛନ୍ତି

ପତ୍ରସ୍ଚନା କାର୍ଯ୍ୟାଳୟ ପକ୍ଷର୍ ଜାରି ଏକ ଟିଟ୍ରେ ସ୍ୱଷ୍ କରାଯାଇଛି ଯେ ଏଭଳି ସଂକ୍ରମଣର ଏପର୍ଯ୍ୟନ୍ତ କୌଣସି ନିର୍ଦ୍ଦିଷ୍ ପ୍ରମାଣ ମିଳି ନାହିଁ

ସମୁଦ୍ର ଅଶାନ୍ତ ରହିବା ସହ ବଡ଼ ବଡ଼ କୁଆର ଆସି ଏଭଳି ପରିସ୍ଚିତି ସୃଷ୍ ହୋଇଥିବା ଜଣାପଡ଼ିଛି

ଗତକାଲି ଅପେକ୍ଷା ରାକ୍ୟର ତାପମାତ୍ରା ଅଧିକ ପରିଲକ୍ଷିତ ହୋଇଛି